ମେଟ୍ରୋଲୋଜି କନ୍କ୍ଲେଭ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଜାତୀୟ ପାଣିପାଗ କନ୍କ୍ଲେଭ୍ରେ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବେ ଏହି ଅବସରରେ ସେ ଜାତୀୟ ଆଟମିକ ଟାଇମ ସ୍କେଲ୍ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ଅନୁଷ୍ଠାନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ମଧ୍ୟ ଜାତୀୟ ପରିବେଶ ମାନକ ଗବେଷଣାଗାରର ଭିଭି ପ୍ରସ୍ତର ସ୍ଥାପନ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଏହି ସମାରୋହରେ ଯୋଗଦେବେ

ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ସଂସ୍ଥା ମଧ୍ୟ ବିଭିନ୍ନ ଗବେଷଣାଗାରରେ ହେଉଥିବା ପରୀକ୍ଷା ଏବଂ ବ୍ୟବହୃତ ଯନ୍ତ୍ରାଂଶର ଗୁଣାତ୍ମକ ମାନକକୁ ଅନ୍ତର୍ଜାତୀୟ ମାନଦଶ୍ଡ ଅନୁଯାୟୀ ପ୍ରସ୍ତୁତ କରିବାରେ ସହାୟତା କରିବ

ଚଳିତବର୍ଷର ଶୀର୍ଷକ ହେଉଛି କାତୀୟ ସାମଗ୍ରିକ ଅଭିବୃଦ୍ଧିରେ ପାଣିପାଗର ଭୂମିକା ପିଏମ୍ ଗ୍ୟାସ୍ ପାଇପ୍ ଲାଇନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମଙ୍ଗଳବାର ପୂର୍ବାହୁରେ ଭିଡ଼ିଓ କନ୍ଫରେନ୍ସିଂ କରିଆରେ କୋଚି ମାଙ୍ଗାଲୁରୁ ଗ୍ୟାସ୍ ପାଇପ୍ ଲାଇନ୍କୁ କାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏହାଦ୍ୱାରା 'ଏକ ଦେଶ ଏକ ଗ୍ୟାସ୍ ଗ୍ରୀଡ଼' ସୃଷ୍ଟି କରିବା ଦିଗରେ ଏକ ବଡ଼ ସଫଳତା ହାସଲ କରିହେବ

ଗଭ୍ ଫାର୍ମର୍ସ୍ ଟକ୍ କେନ୍ଦ୍ର ସରକାର ଏବଂ ବିଭିନ୍ନ କୃଷକ ସଙ୍ଗଠନ ମଧ୍ୟରେ ଆସନ୍ତାକାଲି ନୂଆଦିଲ୍ଲୀରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବ

ଆଲୋଚନା ସମୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ସଙ୍ଗଠନଗୁଡ଼ିକୁ ଆଶ୍ୱାସନା ଦେଇଥିଲେ ତେବେ ଏହାର ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଧାନ ଲାଗି ଉଭୟ ପକ୍ଷ ଆଗେଇ ଆସିବା ଉଚିତ ବୋଲି ସେ କହିଥିଲେ

ପ୍ରଥମଟି ହେଉଛି ପରିବେଶଜନିତ ଅଧ୍ୟାଦେଶ ଏବଂ ଦ୍ୱିତୀୟଟି ବିଦ୍ୟୁତ୍ ଆଇନ ସେହିଭଳି ଗତ ବୈଠକରେ ମଣ୍ଡି ବ୍ୟବସ୍ଥା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପୂର୍ବଭଳି ଚାଲୁ ରହିବ ବୋଲି କୃଷିମନ୍ତ୍ରୀ କୃଷକ ସଙ୍ଗଠନ ପ୍ରତିନିଧ୍ୟମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ତେବେ ସଙ୍ଗଠନ ପକ୍ଷରୁ ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ପର୍କିତ ଏକ ବିଧେୟକ ଆଶିବାକୁ ଦାବି କରାଯାଇଥିଲା ଏଥିସହିତ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୃଲ୍ୟ ଏବଂ ବଜାର ଦର ମଧ୍ୟରେ ରହୁଥିବା ପାର୍ଥକ୍ୟଜନିତ ସମସ୍ୟାର ସମାଧାନ ଲାଗି ପରବର୍ତ୍ତୀ ସମୟରେ ଗଠିତ ହେବାକୁ ଥିବା ଏକ କମିଟି ନିକଟକୁ ପଠାଇବା ଲାଗି ମଧ୍ୟ ସଙ୍ଗଠନ ଦାବି କରିଥିଲା ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା କୃଷି ଆଇନଗୁଡ଼ିକୁ ରଦ୍ଦ କରିବାକୁ ସଙ୍ଗଠନ ପକ୍ଷରୁ ହେଉଥିବା ଦାବି ପରିପ୍ରେକ୍ଷୀରେ କୃଷିମନ୍ତ୍ରୀ କହିଛନ୍ତି ଚାଷୀମାନଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଆଇନଗୁଡ଼ିକ ସାୟିଧାନିକ ବୈଧତା ସମ୍ପର୍କରେ ଅଧିକ ତର୍ଜମା କରିବା ଲାଗି ଏହାକୁ ମଧ୍ୟ ସମ୍ପୁକ୍ତ କମିଟି ନିକଟକୁ ପଠାଯାଇପାରେ ତେବେ ସରକାର ଚାଷୀମାନଙ୍କର ସମସ୍ତ ପ୍ରକାର ସମସ୍ୟାକୁ ଖୋଲା ହୃଦୟରେ ସମାଧାନ କରିବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ତୋମାର ସଙ୍ଗଠନ ପ୍ରତିନିଧ୍ୟମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଏହି ଅବସରରେ କେନ୍ଦ୍ରୀୟ ନେତୁବୃନ୍ଦୁଧ୍ୟ ଏ ସମ୍ପର୍କିତ ସେମାନଙ୍କର ପ୍ରସ୍ତାବ ଦେବା ଲାଗି କୃଷିମନ୍ତ୍ରୀ ଅନୁରୋଧ କରିଛନ୍ତି ସେ କହିଛନ୍ତି ସେହି ପ୍ରସ୍ତାବଗୁଡ଼ିକ ଉପରେ ସରକାର ଉପଯୁକ୍ତ ତର୍କମା ଓ ଆଲୋଚନା କରିବା ସହ ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ନେବେ କୃଷକ ସଙ୍ଗଠନଗୁଡ଼ିକ ଶୂଙ୍ଗଳିତ ତଥା ଶାନ୍ତିପୂର୍ଣ୍ଣ ଭାବେ ନିଜର ଆନ୍ଦୋଳନ କରୁଥିବାରୁ ଶ୍ରୀ ତୋମାର ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡିସିଜିଆଇ ଆପ୍ରଭାଲ୍ ଭାରତୀୟ ଔଷଧ ମହାନିୟନ୍ତ୍ରକ ଜର୍ରରୀକାଳୀନ ବ୍ୟବହାର ଲାଗି ସେରମ୍ ଇନ୍ଷ୍ଟିଚ୍ୟଟ୍ ଅଫ୍ ଇଣ୍ଡିଆର କୋଭିସିଲ୍ଡ୍ ଓ ଭାରତ ବାୟୋଟେକ୍ର କୋଭାକିନ୍ କୋଭିଡ୍ ନାଇଣ୍ଟିନ୍ ଟୀକାକ୍ ମଞ୍ଜରି ପ୍ରଦାନ କରିଛନ୍ତି ଭାରତୀୟ ଔଷଧ ମହାନିୟନ୍ତ୍ରକ ଭିଜି ସୋମାନୀ ଆଜି ଗଣମାଧ୍ୟମକୁ ଏହି ସ୍ଚଚନା ଦେଇଛନ୍ତି

ଏହି ଦୁଇ ଟୀକାକୁ ଏଥିଲାଗି ପୂର୍ବରୁ ପଞ୍ଜିକୃତ ହୋଇଥିବା ସ୍ୱେଚ୍ଛାସେବୀଙ୍କଠାରେ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା କରାଯାଇ ସଫଳତା ମିଳିଛି ବୋଲି ଶ୍ରୀ ସୋମାନୀ କହିଛନ୍ତି ପିଏମ୍ ଭାକ୍ସିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ର ଟୀକାକୁ ମଞ୍ଜୁରି ମିଳିବାଦ୍ୱାରା ଦେଶକୁ ଦ୍ରତଗତିରେ ସ୍ୱସ୍ଥ କରି ଗଢ଼ିତୋଳିବା ସହ କରୋନାମ୍ରକ୍ତ କରିବାରେ ସହାୟତା ମିଳିବ ଏହି ଦୂଇ କମ୍ପାନୀର ଟୀକାକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ ମଞ୍ଜୁରି ପ୍ରଦାନ କରିଛନ୍ତି ଶ୍ରୀ ମୋଦି ଟ୍ୱିଟ୍ କରି ଦେଶବାସୀ ଏବଂ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା କହିଛନ୍ତି କରୋନା ବିରୋଧରେ ଚାଲିଥିବା ଲଢ଼େଇର ଏହା ହେଉଛି ଏକ ନିର୍ଣ୍ଣାୟକ ମୋଡ଼ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ନିର୍ମିତ ଦୁଇଟି ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ସେ କହିଛନ୍ତି ଏହାଦ୍ୱାରା ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଆମର ବୈଜ୍ଞାନିକ ସମୁଦାୟଙ୍କ ସକ୍ରିୟତାର ସ୍ଚଚନା ମିଳିଛି ଯେଉଁମାନେ କି ସେବା ଓ କରୁଶାର ଭାବ ସହିତ କାର୍ଯ୍ୟ କରିଚାଲିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶକୁ କରୋନାମୁକ୍ତ କରିବା ଦିଗରେ ଚିକିତ୍ସକ ସ୍ୱାସ୍ଥ୍ୟ କର୍ମଚାରୀ ବୈଜ୍ଞାନିକ ପୁଲିସ୍ କର୍ମୀ ଏବଂ ସଫେଇ କର୍ମଚାରୀଙ୍କ ସହିତ ସମସ୍ତ କରୋନା ଯୋଦ୍ଧାଙ୍କ ପ୍ରତି ପୁଣି ଥରେ କୃତଜ୍ଞତା କଶାଇବାର ସମୟ ଉପନୀତ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଯୋଦ୍ଧାମାନେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅନେକ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ଅମିତ୍ ଶାହା ଭାକ୍ସିନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ର କୋଭିଡ୍ ଟୀକାକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ ମଞ୍ଜୁରି ପ୍ରଦାନ କରିବାଦ୍ୱାରା ଭାରତ ଏକ ଗୁରୁତ୍ୱପୂର୍୍ଣ ସଫଳତା ହାସଲ କରିଛି ଏ ସମ୍ପର୍କରେ ଟ୍ୱିଟ୍ କରି ଶ୍ରୀ ଶାହା ଏଥିଲାଗି କଠିନ ପରିଶ୍ରମ କରି ବିଶ୍ୱ ଦରବାରରେ ଭାରତକ୍ତ ଗର୍ବିତ କରାଇଥିବା ବୈଜ୍ଞାନିକମାନଙ୍କୁ ଅଭିବାଦନ ଜଣାଇଛନ୍ତି ଏଥିସହିତ ଏକ କୋଭିଡ୍ମ୍ରକ୍ତ ଭାରତ ଗଠନ କରିବା ଦିଗରେ ଉତ୍ସର୍ଗୀକୃତ ସେବା ତଥା ଆବଶ୍ୟକ ପଦକ୍ଷେପ ନେଇଥିବାର୍ ଶ୍ରୀ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଲାଗି ଭାରତ ଏହି ସଫଳତା ହାସଲ କରିଛି ମାନବ ଜାତିକୁ ବିପର୍ଯ୍ୟୟ ସମୟରେ ସାହାଯ୍ୟ କରିବା ତଥା ଏଥିଲାଗି ଅଭିବନ ଉପାୟ ବାହାର କରିବା ଦିଗରେ ନବଭାରତ ସକ୍ଷମ ବୋଲି ଏହାଦ୍ୱାରା ପ୍ରମାଣିତ ହୋଇଛି ଭାରତରେ ପ୍ରସ୍ତୁତ ଟୀକାଗୁଡ଼ିକୁ ମଞ୍ଜୁରି ମିଳିବାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଗଠନ ସ୍ୱପ୍ରକ୍ ସାକାର କରିବା ଲାଗି ପ୍ରୋହାହନ ମିଳିଛି ଏଥିସହିତ ଦେଶର ବୈଜ୍ଞାନିକ ଡାକ୍ତର ସ୍ୱାସ୍ଥ୍ୟ କର୍ମଚାରୀ ସୁରକ୍ଷା କର୍ମଚାରୀ ଓ ସମସ୍ତ କରୋନା ଯୋଦ୍ଧା ଯେଉଁମାନେ କି ଏହି ସଙ୍କଟ ସମୟରେ ଉତ୍ଗୀକୃତ ଭାବେ ମାନବ ଜାତିପ୍ରତି ନିଜର ସେବା ପ୍ରଦାନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାନବ ଜାତି ପ୍ରତି ନିଃସ୍ୱାର୍ଥପର ସେବା ଲାଗି ଦେଶ ସର୍ବଦା ସେମାନଙ୍କ ପ୍ରତି କୂତଜ୍ଞ ହୋଇ ରହିବ ବୋଲି ଶ୍ରୀ ଶାହା କହିଚ୍ଛନ୍ତି ବର୍ଦ୍ଧନ ଭାକ୍ସିନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ସେରମ୍ ଇନ୍ଷିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍ଡ୍ ଏବଂ ଭାରତ ବାୟୋଟେକ୍ର କୋଭାକ୍ୱିନ୍କୁ ଜରୁରୀକାଳୀନ ବ୍ୟବହାର ଲାଗି ମଞ୍ଜୁରି ମିଳିବା ଦ୍ୱାରା କୋଭିଡ୍ ନାଇଷ୍ଟିନ୍ ଟୀକା ଲାଗି ଥିବା ଆମର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି ଏ ସମ୍ପର୍କରେ ଟ୍ୱିଟ୍ କରି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର କୋଭିଡ୍ ନାଇଞ୍ଜିନ୍ ବିରୋଧରେ ଚାଲିଥିବା ସଫଳ ଲଢ଼େଇର ଏହା ଏକ ନିର୍ଣ୍ଣାୟକ ମୁହର୍ତ୍ତ ଆମର କରୋନା ଯୋଦ୍ଧାମାନଙ୍କ ପ୍ରତି ଏହି ଟୀକାଗୁଡ଼ିକ ହେଉଛି ଉପଯୁକ୍ତ ସମ୍ମାନ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ଚିକିତ୍ସା ମୌଳିକତାଞ୍ଚାର ବିକାଶ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନିୟମର କଡାକଡି ପାଳନ ଏବଂ ଡାକ୍ତର ସ୍ୱାସ୍ଥ୍ୟକର୍ମୀ ଓ ସ୍ପେଚ୍ଛାସେବୀମାନଙ୍କର ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଏହି ସଫଳତା ମିଳିଛି